ପ୍ରଧାନମନ୍ତ୍ରୀ ମଧ୍ୟ ଚୌରୀ ଚୋରା ଶତବାର୍ଷିକୀ ସମାରୋହ ଅବସରରେ ଏକ ଡାକଟିକେଟ ଉନ୍ଜୋଚନ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ

ପାଲାମେଣ୍ଟ ଆଡଜଣ୍ଣ ତିନୋଟି ନୃତନ କୃଷି ଆଇନକୁ ବିରୋଧ କରି ବିରୋଧୀଦଳଗୁଡିକ ପକ୍ଷରୁ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗତକାଲି ସଂସଦର ଉଭୟ ଗୃହ ବାରମ୍ଭାର ମ୍ବଲତବୀ ରହିଥିଲା ରାଜ୍ୟସଭାରେ କଂଗ୍ରେସ ତୃଣମୂଳ କଂଗ୍ରେସ ଆରଜେଡି ଡିଏମ୍କେ ଏବଂ ବାମପନ୍ଥୀ ଦଳଗୁଡିକର ପ୍ରବଳ ବିରୋଧ ଯୋଗୁଁ ଗୃହକାର୍ଯ୍ୟ ବାରମ୍ଘାର ମୁଲତବୀ ରହିଥିଲା ଗୃହକାର୍ଯ୍ୟ ଗତକାଲି ପାଇଁ ସମ୍ପର୍ଣ୍ଣ ମୁଲତବୀ ହେବା ପୂର୍ବରୁ ତିନିଥର ମୁଲତବୀ କରାଯାଇଥିଲା

କୃଷକମାନଙ୍କ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଅଧ୍ୟକ୍ଷ ଏମ୍ ଭେଙ୍କିୟାନାଇଡୁ ଖାରଜ କରିଦେବା ପରେ ବିରୋଧୀଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ କୃଷିଆଇନକୁ ନେଇ ଗୃହରେ ପୂର୍ବରୁ ପୁଙ୍ଖାନୁପୁଙ୍ଗ ଆଲୋଚନା ହୋଇସାରିଛି ଏବଂ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କାଳରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଶ୍ରୀ ନାଇଡୁ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ଗୃହର କାର୍ଯ୍ୟକୁ ସୂଚାରୁରୂପେ ଚାଲିବାକୁ ସୁନିଶ୍ଚିତ କରିବା ପାଇଁ ଚାହୁଁଥିବା ଅଧ୍ୟକ୍ଷ କାତୀୟ ଏବଂ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ଉପରେ ଆଲୋଚନା ସମୟରେ ନିୟମ ଅନୁପାଳନ ଶୃଙ୍ଖଳା ଓ ସମ୍ମାନ ବଜାୟୀ ରଖିବାକୁ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ତିନୋଟି କୃଷକ ଆଇନ ବିରୁଦ୍ଧରେ ଜାରି ଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଲୋକସଭାର କାର୍ଯ୍ୟ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ସହିତ ଆରମ୍ଭ ହୋଇଥିଲା କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲୋକସଭାରେ କହିଥିଲେ ଯେ ସରକାର ଏହି ତିନୋଟି କୃଷି ସଂସ୍କାର ଆଇନକୁ ନେଇ ସଂସଦ ଭିତରେ ଓ ସଂସଦ ବାହାରେ ଆଲୋଚନା ପାଇଁ ରାଜି ଅଛନ୍ତି ତେବେ ଏହି ଆଇନର ଉଚ୍ଛେଦ ପାଇଁ ବିରୋଧୀଦଳ ସଦସ୍ୟମାନେ ସେମାନଙ୍କର ଦାବି ଜାରି ରଖିଥିଲେ

ଯାହାଫଳରେ ପ୍ରଶ୍ନକାଳରେ ଅଳ୍ପ କେତୋଟି ପ୍ରଶ୍ନ ଉପରେ ଆଲୋଚନା ସ୍ୟବ ହୋଇପାରିଥିଲା ବାଚସ୍କତି ଓମ୍ ବିର୍ଲା ଏହି ପ୍ରସଙ୍ଗଗୁଡିକ ଉପରେ ଆଲୋଚନା ପାଇଁ ଅନୁମତି ଦେବେ ବୋଲି ପ୍ରତିଶ୍ରତି ଦେଇ କଂଗ୍ରେସ ଓ ଟିଏମ୍ସି ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ଅନୁରୋଧ କରିବା ସତ୍ତ୍ୱେ ସଦସ୍ୟମାନେ ସେମାନଙ୍କର ବିରୋଧ ଜାରି ରଖିଥିଲେ ଶ୍ରୀ ତୋମାର କହିଥିଲେ ଯଦି ପ୍ରଶ୍ନକାଳ ଚାଲିଥାଆନ୍ତା ତେବେ କୃଷକମାନଙ୍କ ପ୍ରସଙ୍ଗକୁ ନେଇ ସେ ଅନେକଗୁଡିଏ ପ୍ରଶ୍ୱର ଉତ୍ତରଦେବାରେ ସକ୍ଷମ ହୋଇପାରି ଥାଆନ୍ତେ ଅଯଥାରେ ସମୟ ଅପଚୟ ନ କରି ଏହି ପ୍ରସଙ୍ଗଗୁଡିକ ଉପରେ ଆଲୋଚନା ପାଇଁ ସେ ବିରୋଧୀଦଳ ଗୁଡିକୁ କହିଥିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିବା ଆରମ୍ଭ କରିବାର ଅଳ୍ପ କିଛି ସମୟ ପରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ଗୃହକାର୍ଯ୍ୟକୁ ପୁଣିଥରେ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ଡିଫେନ୍ସ ପ୍ରଡକସନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକର ଉତ୍ପାଦନ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଭାରତ ଏହାର ପ୍ରତିରକ୍ଷା ସାମଗ୍ରୀ ପାଇଁ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ ହୋଇ ରହିପାରିବ ନାହିଁ ବେଙ୍ଗାଲୁରୁଠାରେ ହିନ୍ଦୁସ୍ଥାନ ଏରୋନଟିକ୍ ଲିମିଟେଡ୍ ହାଲ୍ ର ଦ୍ୱିତୀୟ ହାଲୁକା ଯୁଦ୍ଧ ବିମାନ ଉତ୍ପାଦନ କାରଖାନାକୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି

ଏହି ବିମାନ ଗୁଡ଼ିକ ଆସିଯିବା ପରେ ଭାରତୀୟ ବିମାନ ବାହିନୀର କ୍ଷମତା ବୃଦ୍ଧି ପାଇବା ସହ ଜାତୀୟ ସୁରକ୍ଷା ଆହୁରି ମଜବୁତ ହେବ

ଆହୁରି ଅନେକ ଦେଶ ଏହି ବିମାନ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି

ଏହା ବେଙ୍ଗାଲୁରୁର ୟେଲାହାଙ୍କା ବିମାନଘାଟି ଠାରେ ଆରମ୍ଭ ହେଉଛି 'ଏରୋ ଇଣ୍ଡିଆ' ପ୍ରଦର୍ଶନୀ ପ୍ରତି ବର୍ଷେ ଛଡ଼ା ବର୍ଷେ ଅନ୍ତରରେ ଅନୁଷ୍ଠିତ ହୋଇଥାଏ ଏରୋ ସ୍ବେସ୍ ଓ ପ୍ରତିରକ୍ଷା ଶିଳ୍ପଗୁଡ଼ିକ ପାଇଁ ଏହା ଏକ ବୃହତ ପ୍ରଦର୍ଶନୀ ଏହି ଅବସରରେ ସର୍ବସାଧାରଣଙ୍କ ନିମନ୍ତେ ଏକ ଏୟାର ଶୋ'ର ଆୟୋଜନ କରାଯାଇଛି

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୁଇଟି ଶିଫ୍ଟରେ କରାଯିବ

କୋଭିସିଲ୍ ପ୍ରତିଷେଧକ ସେରମ ଇନ୍ଷ୍ଟିଚ୍ୟଟ୍ ଦ୍ୱାରା ଉତ୍ପାଦନ କରାଯାଉଥିବା ବେଳେ କୋଭାକୁିନ୍ ଟିକା ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଉଛି

ମନ୍ତ୍ରୀ କହିଛନ୍ତି କୋଭିଡ୍ ପ୍ରତିଷେଧକର ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ମଧ୍ୟରେ ମୁଣ୍ଡବ୍ୟଥା କୁଣ୍ଡେଇ ହେବା ଶୀତ ଲାଗିବା ମାଂସ ପେଶୀରେ ଯନ୍ତ୍ରଣା କ୍ଲାନ୍ତ ଅନୁଭବ କରିବା ଜ୍ୱର ଆସିବା ମୁଣ୍ଡ ବୁଲାଇବା ଓ ଦେହ ଦରଜ ହେବା ପ୍ରଭୃତି ଅନ୍ତର୍ଭୁକ୍ତ ଏନବିସିଏଫଡିସି ଏମଓୟୁ ଜାତୀୟ ପଛୁଆବର୍ଗ ଆର୍ଥକ ସହାୟତା ଓ ବିକାଶ ନିଗମ ଏନବିସିଏଫଡିସି ଏହି ବର୍ଗର ନର୍ସ ମେଡିକାଲ ଓ ନର୍ସିଂ ଛାତ୍ରଛାତ୍ରୀ ଏବଂ ଫର୍ମାସିଷ୍ଟମାନଙ୍କୁ କୋଭିଡ୍ ଟୀକା ପ୍ରଦାନ ପ୍ରଶିକ୍ଷଣ ଦେବା ନିମନ୍ତେ ଆପୋଲୋ ମେଡ୍ସ୍କିଲ୍ ପ୍ରାଇଭେଟ ଲିମିଟେଡ ସହିତ ମିଳିତ ଅର୍ଥ ଯୋଗାଣ ଆଧାରରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଗତକାଲି ଲୋକସଭାରେ ଏ ସଂକ୍ରାନ୍ତର ପ୍ରଶ୍ୱର ଉତ୍ତରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ କ୍ରିଷନ୍ପାଲ ଗୁର୍ଜର୍ କହିଛନ୍ତି ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଦକ୍ଷତା ବୃଦ୍ଧି ସହିତ ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଦେଶରେ ଜାରି ରହିଥିବା ଟୀକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ସହାୟତା କରିବ ବିହାର ଦିଲ୍ଲୀ ତେଲଙ୍ଗାନା ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶର ଏହିଭଳି ଏକହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ କର୍ପୋରେସନ ନିଷ୍ପଭି ନେଇଛି